ଏ ସଂକ୍ରାନ୍ତରେ ଆକି ମୁଖ୍ୟମନ୍ତୀଙ୍କ ଦପ୍ତରରୁ ଏକ ପ୍ରେସ୍ ଇସ୍ତାହାର ପ୍ରକାଶ ପାଇଛି

ଆକି ଆଇନ୍ମନ୍ତୀ ପ୍ରତାପ ଜେନା ଶ୍ରୀମନ୍ଦିର ରତ୍ୱଭଷାରର ଚାବି ହଜିବା ସମ୍ପର୍କରେ ବିଚାର ଆଲୋଚନା ପାଇଁ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ

ପୂର୍ବରୁ ଶିକ୍ଷକମାନଙ୍କୁ ଆନୁଷଙ୍ଗିକ ପ୍ରଶିକ୍ଷଣ ମାଧ୍ଧମରେ ପିଲାଙ୍କ ଉପରେ ନଜର ରଖିବାକୁ ବିଭାଗ ପକ୍ଷରୁ କୁହାଯାଇଥିଲା ବିଭାଗ ମଧ୍ଧ ଏଥିପାଇଁ ବ୍ୟବସ୍କା ଗ୍ରହଣ କରିଥିଲା ତା' ସତ୍ତେ ପରୀକ୍ଷାଫଳ କାହିଁକି ଖରାପ ହେଲା ବୋଲି ଗଣଶିକ୍ଷା ବିଭାଗ ଉଚ୍ଚବିଦ୍ୟାଳୟଗୁଡ଼ିକୁ ପ୍ରଶ୍ନ କରିଛନ୍ତି

ଏହି ସମୁଦ୍ର ବେଳାଭୂମିଗୁଡ଼ିକ ମଧ୍ଧରେ ଓଡ଼ିଶା ମହାରାଷ୍ଟ ତଥା ଅନ୍ୟ ରାଜ୍ୟଗୁଡ଼ିକର ବେଳାଭୂମିଗୁଡ଼ିକ ରହିଛି

ଏପରିକି ଏଟିଏମ୍ ଓ କିଛି ବ୍ୟବସାୟ ପ୍ରତିଷ୍ଠାନ ମଧ୍ଧ ବନ୍ନ ରହିଥିଲା